ଏନ୍ଆର୍ସି ଭବିଷ୍ୟତପାଇଁ ଏକ ମୂଳ ଦସ୍ତାବିଜ୍ ହେବ ବୋଲି ସେ କହିଚ୍ଛନ୍ତି

ପିଏମ୍ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟାଙ୍ଗ୍କକ୍ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଛନ୍ତି ଦୁଇ ନେତା ଅନେକ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ପରେ ଶ୍ରୀ ମୋଦି ସ୍ଥାୟୀ ବିକାଶ ଉପରେ ଏକ ମଧ୍ୟାହୁ ଭୋଜନ ସଭାରେ ଯୋଗ ଦେଇଥିଲେ

ସେ କହିଛନ୍ତି ଆସିଆନ୍ ଦାରିଦ୍ର୍ୟ ଦୂରୀକରଣରେ ମଧ୍ୟ ଅଭୂତପୂର୍ବ ଅଗ୍ରଗତି ହାସଲ କରିଛି ପ୍ରଧାନମନ୍ତ୍ରୀ ଚତୁର୍ଦ୍ଦେଶ ପୂର୍ବ ଏସିଆ ଓ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକରେ ଯୋଗଦେବେ ପୂର୍ବ ଏସିଆ ଶିଖର ବୈଠକ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ଅନନ୍ୟ ମଞ୍ଚର ଭୂମିକା ଗ୍ରହଣ କରିଆସୁଛି ଯେଉଁଠି ଅଞ୍ଚଳର ଦେଶଗୁଡ଼ିକ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥା'ନ୍ତି ଏହା ମଧ୍ୟ ସେହି ଅଞ୍ଚଳ ପାଇଁ ଏକ ଆସ୍ଥା ସୃଷ୍ଟିକାରୀ ବ୍ୟବସ୍ଥା ଭାବେ କାର୍ଯ୍ୟ କରିଆସୁଛି ସରକାରୀ ସ୍ନତ୍ରରେ କୁହାଯାଇଛି ଆଜିର ପୂର୍ବ ଏସିଆ ଶିଖର ବୈଠକ କାର୍ଯ୍ୟସ୍ତଚୀରେ ପୂର୍ବ ଏସିଆ ଶିଖର ବୈଠକର ଭବିଷ୍ୟତ କାର୍ଯ୍ୟପନ୍ତା ନିର୍ଦ୍ଧାରଣ ଓ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ ତଥା ମତର ଆଦାନ ପ୍ରଦାନ ସ୍ଥାନ ପାଇବ ଅନ୍ୟପକ୍ଷରେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକ ହେଉଛି ଏକ ବ୍ୟାପକ ମୁକ୍ତ ବାଶିଜ୍ୟ ରାଜିନାମା ଯାହାଉପରେ ଆସିଆନ୍ ଦେଶସମ୍ବହ ଓ ଭାରତ ଏବଂ ଚୀନ୍ ସମେତ ଆସିଆନ୍ର ମ୍ରକ୍ତ ବାଣିଜ୍ୟ ରାଜିନାମା ସହ ସମ୍ପୁକ୍ତ ଦେଶମାନେ ଆଲୋଚନା କରୁଛନ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଭାରତ ପାଇଁ ଉଭୟ ଏହାର ଆକୁ ଇଷ୍ଟ ନୀତି ଏବଂ ଏ ସମ୍ପନ୍ଧୀୟ ଏହାର କଥାବାର୍ତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଜିର ଶିଖର ବୈଠକରେ ସଦସ୍ୟ ଦେଶଗୁଡ଼ିକର ନେତାମାନେ ବୁଝାମଣାର ସ୍ଥିତିକୁ ସମୀକ୍ଷା କରିବେ ଅଡ଼୍ ଇଭିନ୍ ଦିଲ୍ଲୀ ଓ ଜାତୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୃଷଣକୁ ରୋକିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ଅଡ୍ ଇଭିନ୍ ଯୋଜନା ଆଜିଠାର୍ଚ୍ଚ ଲାଗ୍ର ହୋଇଛି

ଅଡ୍ ଇଭିନ୍ ଯୋଜନା ଅନୁସାରେ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ନମ୍ଭରର ଶେଷ ଅଙ୍କ ଯୁଗ୍ମ ହୋଇଥିବ ସେହି ଗାଡ଼ିଗୁଡ଼ିକ ଏକ ଯୁଗ୍ମ ନୟର ତାରିଖରେ ଚଳାଚଳ କରିପାରିବ ଓ ଯେଉଁ ଗାଡ଼ିଗୁଡ଼ିକର ନମ୍ଘର ଅଯୁଗ୍ମ ହୋଇଥିବ ସେଗୁଡ଼ିକ ଏକ ଅଯୁଗ୍ମ ନୟର ତାରିଖରେ ଚଳାଚଳ କରିବ

ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକର ରାଜ୍ୟପାଳ ପ୍ରଧାନ ବିଚାରପତି ଲୋକସଭା ବାଚସ୍କତି କେନ୍ଦ୍ରମନ୍ତ୍ରୀବୃନ୍ଦ ରାଜ୍ୟସଭା ଓ ଲୋକସଭା ବିରୋଧି ଦଳ ନେତା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ମ୍ରଖ୍ୟମନ୍ତ୍ରୀମାନଙ୍କର ଗାଡ଼ିଗ୍ରଡ଼ିକ୍ ଏହି ଯୋଜନାର ପରିସର ବାହାରେ ରଖାଯାଇଛି କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତିମଶ୍ଚଳର ସଦସ୍ୟମାନଙ୍କ ଗାଡ଼ିଗ୍ରଡ଼ିକ ଉପରେ ଏହି ଯୋଜନା ଲାଗ୍ର ହେବ ଏଥରକର ଅଡ୍ ଇଭିନ୍ ଯୋଜନାରୁ ବେସରକାରୀ ସିଏନ୍କି ଚାଳିତ ଯାନଗୁଡ଼ିକୁ ମଧ୍ୟ ବାଦ୍ ଦିଆଯାଇ ନାହିଁ ଏହି ଯୋଜନା ସମସ୍ତ ଦୁଇଚକିଆ ଯାନ ଜରୁରୀକାଳୀନ ଡାକ୍ତରୀ ସେବାରେ ମୁତୟନ ଯାନ ମହିଳାମାନେ ଚଳାଉଥିବା ଯାନ ସ୍କୁଲ୍ ପିଲାମାନଙ୍କୁ ବହନ କରି ନେଉଥିବା ଯାନ ଓ ଇଲେକ୍ଟ୍ରିକ୍ ଚାଳିତ ଯାନଗୁଡ଼ିକ ଉପରେ ଲାଗୁ ହେବ ନାହିଁ

ଉତ୍ତର ପ୍ରଦେଶ ସରକାର ଅତ୍ୟଧିକ ବାୟୁ ପ୍ରଦୃଷଣ ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ୍ରେ ଛୁଟି ଘୋଷଣା କରିଛନ୍ତି ଏହି ଛୁଟି ଗୌତମ ବୁଦ୍ଧ ନଗର ମେରଠ ଓ ହାପୁଡ କିଲ୍ଲାର ସମସ୍ତ ସ୍କୁଲ୍ ପାଇଁ ଘୋଷଣା କରାଯାଇଛି ରାଜ୍ୟରେ ବାୟୁ ପ୍ରଦ୍ଷଣକୁ ରୋକିବାପାଇଁ ଉପାୟ ବାହାର କରିବା ଲାଗି ଉତ୍ତର ପ୍ରଦେଶ ସରକାର ଆଇଆଇଟି ପ୍ରତିଷ୍ଠାନଗୁଡ଼ିକର ସହାୟତା ଲୋଡ଼ିଛନ୍ତି ଏସ୍ସିଓ ଅମିତ୍ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଆଜି ନୂଆଦିଲ୍ଲୀରେ ସହରାଞ୍ଚଳ ଭୂମିକମ୍ପ ସନ୍ଧାନ ଓ ଉଦ୍ଧାର ସଂକ୍ରାନ୍ତ ସାଙ୍ଘାଇ ସହଯୋଗ ସଙ୍ଗଠନ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ

ଦୁର୍ବିପାକ ସମୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଏ ସମ୍ଭନ୍ଧୀୟ ଅଭିଜ୍ଞତା ଜ୍ଞାନ ଓ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଏହାର ମୂଳ ଲକ୍ଷ୍ୟ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଭୂମିକମ୍ପ ସମୟରେ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧିରେ ସାହାଯ୍ୟ କରିବ

ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ କୃଷକମାନଙ୍କୁ କେନ୍ଦ୍ରରୁ ଅଧିକ ସହାୟତା ଦିଆଯିବାକୁ ଶ୍ରୀ ଫଡ଼ଶବୀଶ ତାଙ୍କୁ ଅନୁରୋଧ କରିଛନ୍ତି ମହାରାଷ୍ଟ୍ରରେ ସରକାର ଗଠନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ନୂଆ ସରକାର ଗଠନ ବିଷୟରେ ଯଦି କେହି କିଛି ମନ୍ତବ୍ୟ ଦେଉଛନ୍ତି ତାହା ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି ସିକେଆଇ ଏନ୍ଆର୍ସି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ଜାତୀୟ ନାଗରିକ ପଞ୍ଜିକା ଲାଗୁ କରାଯିବାକୁ ସମର୍ଥନ କରିଛନ୍ତି 'ଉପନିବେଶବାଦ ପରବର୍ତ୍ତୀ ଆସାମ' ନାମକ ଏକ ପୁସ୍ତକ ଉନ୍କୋଚନ କରିବା ଅବସରରେ ସେ କହିଛନ୍ତି ଏନ୍ଆର୍ସି ଭବିଷ୍ୟତପାଇଁ ଏକ ମୂଳ ଦସ୍ତାବିଜ୍ ହେବ ଓ ଆଇନ ଅନୁସାରେ ଏକ ସମାଧାନ ସାବ୍ୟସ୍ତ ହେବ ଏନ୍ଆର୍ସି ପ୍ରକ୍ରିୟା ଉପରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଥିବାରୁ ସେ ଲୋକମାନଙ୍କର ସମାଲୋଚନା କରିଛନ୍ତି ସେ କହିଛନ୍ତି କିଛି ବ୍ୟକ୍ତି ଏକ ଗଣତାନ୍ତିକ ଅନୁଷ୍ଠାନରେ ଗଣ୍ଡଗୋଳ ସୂଷ୍ଟି କରିବାକୁ ଲାଗିପଡ଼ିଛନ୍ତି ଆସାମର ପ୍ରକୃତ ନାଗରିକମାନଙ୍କୁ ଚିହ୍ନଟ କରିବା ଏବଂ ବେଆଇନ ଭାବେ ଆସାମରେ ଥିବା ବାଂଲାଦେଶୀ ନାଗରିକମାନଙ୍କୁ ବାଛିବାପାଇଁ ଏନ୍ଆର୍ସିକୁ ପ୍ରସ୍ତୁତ କରାଯାଇଥିଲା

ଜନ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ଓ ପ୍ରଶାସିନକ ସଚିବାଳୟଠାରେ ସେ ସାମରିକ ଅଭିବାଦନ ଗ୍ରହଣ କରିଛନ୍ତି ପରେ ଶ୍ରୀ ମୁର୍ମୁ ସଚିବାଳୟଠାରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି

ଆମ ଅହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ପରିସ୍ଥିତିକୁ ମୁକାବିଲା କରିବାକୁ ଗ୍ରଜରାତ୍ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ଆଣ୍ଡାମାନ୍ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆଣ୍ଡାମାନ୍ ନିକୋବର୍ ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ମଧ୍ୟ ପାଣିପାଗ ବିଭାଗ ପ୍ରର୍ବାନୁମାନ କରିଛି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉଜ୍ବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମେଜର୍ ଜେନେରାଲ୍ ବଖୋଦିର୍ ନିଜାମୋଭିଜ୍ କୁର୍ବାନଭ୍ ଗତକାଲି ଏହାର ଉଦ୍ଘାଟନୀ ସମାରୋହରେ ମିଳିତ ଅଧ୍ୟକ୍ଷତା କରିଛନ୍ତି ଏହି ସମରାଭ୍ୟାସରେ ସନ୍ତାସବାଦର ମୁକାବିଲା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ

ସମରାଭ୍ୟାସ ସମୟରେ ଭାରତୀୟ ସେନାବାହିନୀର ଏକ କଣ୍ଟିଜେଣ୍ଟ୍ ଉଜ୍ବେକିସ୍ତାନ ସେନାବାହିନୀ ସହ ତାଲିମ୍ ନେବ